ଗଣତନ୍ତ୍ରକୁ ସୁଦୂଢ କରିବା ଲାଗି ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରି ସ୍ଥାନୀୟ ନିର୍ବାଚନରେ ଅଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଜାନ୍ଧୁ କାଶ୍ମୀର ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୌହାଟିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରି କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ହେଉଛି ଭାରତର ନୃତନ ବିକାଶ ଇଞ୍ଜିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଦେଶରେ ଭିଭିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ

ପିଏମ୍ ଜାନ୍ମୁ କାଶ୍ମୀର ଜାନ୍ଧ କାଶ୍ୱୀରରେ ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନକୁ ସ୍ପଚ୍ଛ ଭାବେ ସମ୍ପନ୍ନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ପ୍ରଶାସନକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଜାମ୍ମୁ କାଶ୍ମୀର ମହାତ୍ମା ଗାନ୍ଧିଙ୍କର ଗ୍ରାମ ସ୍ୱରାଜ୍ୟ ଦୃଷ୍ଟି କୋଣକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି ଏଥିସହିତ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ଥଣ୍ଡା ଓ କୋଭିଡ୍ ଜନିତ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରିଥିବାରୁ ପ୍ରଧାନମନ୍ତ୍ରୀ ଜାନ୍ପୁ କାଶ୍ମୀର ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଜାନ୍ପୁ କାଶ୍ମୀରର ସମସ୍ତ ଅଧିବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆଜି ଆୟୁଷ୍ମାନ୍ ଭାରତ ପିଏମ୍ ଜୟ ସେହତ୍ ଯୋଜନା ଇ ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ସେ କହିଛନ୍ତି ଏହି କେନ୍ଦ୍ର ଶାସିତ ଅଞ୍ଚଳର ସର୍ବାଙ୍ଗିନ ଉନ୍ନତି ଲାଗି କେନ୍ଦ୍ର ସରକାର ଦୃଢ଼ ପ୍ରତିଶ୍ରତିବଦ୍ଧ

ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ଜୟ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କେବଳ ଜାମ୍ମୁ କାଶ୍ମୀରରେ ଥିବା ସରକାରୀ ଓ ଘରୋଇ ହସ୍କିଟାଲରେ ସେବା ଯୋଗାଇ ଦିଆଯିବ ନାହିଁ ବର ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ବିଭିନ୍ନ ହସ୍କିଟାଲ୍ରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏହି ଯୋକ୍ତନା କାର୍ଯ୍ୟକାରୀ କରାଯିବା ଦ୍ୱାରା ଜାନ୍ମୁ କାଶ୍ମୀରର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନ୍ଷୁ କାଶ୍ମୀରରେ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ପକ୍ଷରୁ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବା ସହିତ ସେଠାରେ ଏମ୍ସ୍ ଆଇଆଇଟି କର୍କଟ ରୋଗର ନିରାକରଣ ଲାଗି ଦୁଇଟି ପ୍ରତିଷ୍ଠାନ ଓ ନୃତନ ମେଡିକାଲ୍ କଲେଜ୍ ସମେତ ଅନେକ ଗୁଡ଼ିଏ ବିକାଶମୂଳକ ପ୍ରକଳ୍ପ ସ୍ଥାପନ କରାଯାଇଛି ବିରୋଧୀ ଦଳମାନଙ୍କୁ ଆକ୍ଷେପ କରି ଶ୍ରୀ ମୋଦୀ କହିଛନ୍ତି ଗଣତନ୍ତ୍ର ସମ୍ପର୍କରେ ଯେଉଁମାନେ ଉପଦେଶ ଦେଉଛନ୍ତି ନିଜେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ ପୁଡୁଚେରୀର ଏକ ମାମଲା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ସେଠାରେ ସ୍ଥାନୀୟ ନିର୍ବାଚନ କରାଇବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସମ୍ପୃକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଶାସନ କରିଥିବା କଂଗ୍ରେସ ଦଳ ଯୋଗୁଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇପାରୁ ନାହିଁ

ଜାନ୍ମୁ କାଶ୍ମୀରକୁ ଦେଶର ଅବଶିଷ୍ଟ ଭାଗ ସହିତ ଯୋଡ଼ିବା ଲାଗି ଉଭୟ ସଡ଼କ ଓ ରେଳପଥ ସଂଯୋଗୀକରଣ କାର୍ଯ୍ୟକୁ ସୁଦୃଢ଼ କରାଯାଇଛି ଏହି ସଂଯୋଗୀକରଣ ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଓ ବାଶିଜ୍ୟ କାରବାର ବୃଦ୍ଧିପାଇବ ଫଳରେ ସ୍ଥାନୀୟ ଲୋକଙ୍କର ଜୀବନଶୈଳୀର ମାନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ସେହିଭଳି ରାଜ୍ୟର ଫଳଚାଷୀଙ୍କ ସମେତ ଅନ୍ୟାନ୍ୟ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ଦିଗରେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ଏହି ସମାରୋହରେ ଭର୍ଚୁଆଲ୍ ମୋଡ୍ରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାଞ୍ଖୁ କାଶ୍ମୀରର ସର୍ବାଙ୍ଗୀନ ତ୍ୱରିତ ବିକାଶ ସହ ସ୍ଥାନୀୟ ଅଧିବାସୀଙ୍କର ଜୀବନଧାରଣ ମାନରେ ମଧ୍ୟ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନେଉଛନ୍ତି ରାଜ୍ୟର ତୂଣମୂଳ ସ୍ତରରେ ଗଣତାନ୍ତ୍ରର ବାର୍ତ୍ତା ପହଞ୍ଚିବା ସହ ରାଜ୍ୟରେ ଶାନ୍ତି ବଟ୍ଟାୟ ରହିବା ଏବଂ ରାଜ୍ୟବାସୀଙ୍କ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କାଞ୍ଗୁ କାଶ୍ମୀରର ଆୟୁଷ୍ମାନ୍ ଭାରତ ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଅମିତ ଶାହା ସାମାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆସାମର ସର୍ବାଙ୍ଗୀନ ଉନ୍ନତି ହୋଇପାରିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୌହାଟିର ଆମିନ୍ଗାଓଁଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ହେଉଛି ଭାରତର ନୂତନ ବିକାଶ ଇଞ୍ଜିନ୍ ପୂର୍ବରୁ ଆସାମରେ ଦେଖାଦେଇଥିବା ବିଭିନ୍ନ ପ୍ରକାର ଆନ୍ଦୋଳନ ଯୋଗୁଁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଥିଲା ତେବେ ବନ୍ଧୁକ ନୁହେଁ ବର୍ଚ କେବଳ ଶାନ୍ତି ମାଧ୍ୟମରେ ହିଁ ଆସାମର ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ଗୌହାଟୀଠାରେ ଦ୍ୱିତୀୟ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ସମାରୋହରେ ସ୍ୱରାଷ୍ଟ୍ର ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଅସମ୍ ଦର୍ଶନ୍ ଯୋଜନା ଅଧୀନରେ ନାମଘରଗୁଡ଼ିକୁ ଶ୍ରୀ ଶାହା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ପ୍ରତ୍ୟକ୍ଷ ପ୍ରସାରଣ ମଧ୍ୟ ହେବ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

ଗଡ଼କରୀ କେନ୍ଦ୍ର ସଡ଼କ ପରିବହନ ରାଜପଥ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଦେଶରେ ଭିଭିଭ୍ୟମିର ବିକାଶ ଲାଗି କେନ୍ଦ୍ର ସରକାର ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଏବଂ ଭାରତକୁ ବିଶ୍ୱର ଏକନ୍ୟର ଅର୍ଥନୀତିରେ ପରିଣତ କରିବା ସମ୍ପର୍କରେ ଆକାଶବାଣୀ ସମ୍ଘାଦ ବିଭାଗକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ଗଡ଼କରୀ ଏହା କହିଛନ୍ତି ସେ କହିଛନ୍ତି ସେହିଭଳି ଦେଶରେ ଥିବା କୂଟିର କ୍ଷୁଦ୍ର ମଧ୍ୟମ ଅଣୁ ଉଦ୍ୟୋଗ ଗୁଡ଼ିକୁ ପ୍ରୋହାହିତ କରିବା ଦିଗରେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି

ଡ୍ରାଇଭରଲେସ୍ ଟ୍ରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଦେଶର ପ୍ରଥମ ଚାଳକ ବିହିନ ଟ୍ରେନ୍ ଚଳାଚଳକୁ ଦିଲ୍ଲୀ ମେଟ୍ରୋର ମାଗେଣ୍ଟା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ ଗମନାଗମନ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ଏହି ଚାଳକ ବିହିନ ଟ୍ରେନ୍ଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବୋଲି ଜଣାଯାଇଛି

ମନ୍ତ୍ରଣାଳୟ କହିଛି ଦେଶରେ ଅଧିକ ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ସେମାନଙ୍କର ତୁରନ୍ତ ଚିକିହା କରିବା ଯୋଗୁଁ ଏହି ସଫଳତା ମିଳିଛି

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷର୍ ମିଳିଥିବା ଅଭିଯୋଗ ଆଧାରରେ ଅହଞ୍ଚନ୍ଦାବାଦ ସ୍ଥିତ ଏକ ଘରୋଇ କମ୍ପାନୀ ବିରୁଦ୍ଧରେ ଗୋଟିଏ ମାମଲା ରୁଜୁ କରାଯାଇଛି ସେହିଭଳି ପଞ୍ଜାବ ଓ ସିନ୍ଧ୍ ବ୍ୟାଙ୍କ୍ର ଅଭିଯୋଗ ଆଧାରରେ ନୂଆଦିଲ୍ଲୀ ନଏଡା ଓ ଅନ୍ୟ ସ୍ଥାନରେ କାର୍ଯ୍ୟାଳୟ ଥିବା ଆଉ ଏକ ଘରୋଇ କମ୍ପାନୀ ବିପକ୍ଷରେ ଦ୍ୱିତୀୟ ମାମଲାଟି ରୁଜୁ କରାଯାଇଛି